ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ନୃତନ ଭାବେ ସୃଷ୍ଟି ହୋଇଥିବା ସାମରିକ ବ୍ୟାପାର ବିଭାଗର ମୁଖ୍ୟ ରୂପେ ସେ କାର୍ଯ୍ୟ କରିବେ

ରିଭ୍ କ୍ୟାବିନେଟ୍ ଦେଶର ପ୍ରତିରକ୍ଷା ମୁଖ୍ୟ ପଦବୀ ସୃଷ୍ଟି ସମ୍ପର୍କୀତ ପ୍ରସ୍ତାବକ୍ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜରୀ ପ୍ରଦାନ କରିଛି ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହିପଦବୀ ସୃଷ୍ଟି କରିବାକୁ ଘୋଷଣା କରିଥିଲେ ପ୍ରତିରକ୍ଷା ମୁଖ୍ୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସାମରିକ ବ୍ୟାପାର ବିଭାଗର ମ୍ରଖ୍ୟ ରୂପେ କାର୍ଯ୍ୟ କରିବେ ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ଚନା ଦେଇ ରେଳମନ୍ତ୍ରୀ ପୀୟଷ ଗୋୟଲ କହିଛନ୍ତି ଭାରତୀୟ ରେଳବାଇକୁ ଅଧିକ କାର୍ଯ୍ୟଦକ୍ଷ କରିବା ଉଦ୍ଦେଶ୍ୟରେ ସାଙ୍ଗଠନିକ ରେଳବାଇ ବୋର୍ଡର ସାଙ୍ଗଠନିକ ପୁନର୍ଗଠନ ଲାଗି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ଏଶିକି ରେଳବାଇ ବୋର୍ଡର ଜଣେ ଅଧ୍ୟକ୍ଷ ରହିବେ ସେ ଏହି ବୋର୍ଡର ମ୍ରଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ନିଜର ଦାୟିତ୍ୱ ତୁଲାଇବେ

ସେ କହିଛନ୍ତି ଯେ ଭାରତୀୟ ରେଳବାଇ କାର୍ଯ୍ୟଶୈଳୀରେ ସଂସ୍କାର ଆଶିବା ଲାଗି ସରକାର ଗଠନ କରିଥିବା ବିଭିନ୍ନ କମିଟିର ସୁପାରିଶ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି କ୍ୟାବିନେଟ୍ ଅଟଳ ଭୂ ଜଳ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି

କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ଚଚନା ଦେଇ କେନ୍ଦ୍ର ସ୍ଟଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଗୁଜରାଟ ହରିଆଣା କର୍ଷାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଚିହ୍ନିତ ଅଞ୍ଚଳରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରି ହେବ ଏହି ଯୋଜନାରେ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ

ସିସିଇଏ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ ଆଜି ରାସାୟନିକ ଓ ପେଟ୍ରୋକେମିକାଲସ୍ ବିଭାଗର କେତେକ ନିଗମକୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟକୁ ହସ୍ତାନ୍ତର ପ୍ରକ୍ରିୟାକୁ ଅନୁମୋଦନ କରିଛି ସେହି ନିଗମଗୁଡ଼ିକ ହେଲା ବ୍ରହ୍ମପୁତ୍ର କ୍ରାକର ଓ ପଲିମର ଲିମିଟେଡ୍ ବିସିପିଏଲ୍ ଓ ଆସାମ ଗ୍ୟାସ୍ କ୍ରାକର ପ୍ରୋଜେକ୍ଟ ଏଜିସିପି ଏହି ପଦକ୍ଷେପ ଫଳରେ ଦେଶର ଉତ୍ତର ପୂର୍ବାଞ୍ଚଳ ବିକାଶ ତ୍ୱରାନ୍ୱିତ ହେବ ଏଥିସହିତ କର୍ମନିଯୁକ୍ତି ବୃଦ୍ଧି କରାଯାଇ ଆସାମ ଲୋକମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ହୋଇପାରିବ ଜେଏମ୍ଏମ୍ ମିଟିଂ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ସଂସଦୀୟ ଦଳର ନେତା ହେମନ୍ତ ସୋରେନ ରାଜ୍ୟରେ ନୃତନ ଭାବେ ଗଠିତ କେଏମ୍ଏମ୍ କଂଗ୍ରେସ ଆର୍କେଡି ମେଣ୍ଟ ସରକାର ଗଠନ ଲାଗି ଆଜି ଦାବି ଉପସ୍ଥାପନ କରିଛନ୍ତି

ପୂର୍ବରୁ ଜେଏମ୍ଏମ୍ର କାର୍ଯ୍ୟକାରୀ ସଭାପତି ଶ୍ରୀ ସୋରେନ୍ ଆଳି ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ଆଜି ରାଞ୍ଚିଠାରେ ଶ୍ରୀ ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ନୃତନ ବିଧାୟକମାନଙ୍କ ବୈଠକରେ ଏହି ନିଷ୍କଭି ନିଆଯାଇଛି ସେହିଭଳି ଜେଏମ୍ଏମ୍ କଂଗ୍ରେସ ଆର୍ଜେଡି ମହାମେଣ୍ଟର ଅଂଶିଦାରମାନଙ୍କର ଏକ ବୈଠକ ଆଜି ରାତିରେ ଅନୁଷ୍ଠିତ ହେବ ଏବଂ ଏହି ବୈଠକରେ ହେମନ୍ତ ସୋରେନଙ୍କୁ ମେଷ୍ଟର ନେତାଭାବେ ନିର୍ବାଚିତ କରିବାର କାର୍ଯ୍ୟକ୍ରମ ରହିଛି

ନୂଆଦିଲ୍ଲୀଠାରେ ଆୟୋକିତ ଆକାଶବାଣୀର ବାର୍ଷିକ ପୁରସ୍କାର ପ୍ରଦାନ ଉହବରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ଜାଭଡେକର କହିଛନ୍ତି ଡିଜିଟାଲ୍ ରେଡିଓ ବ୍ୟବସ୍ଥାରେ ଅଧିକ ସ୍ୱଷ୍ଟ ଭାବେ ଶୁଣାଯିବ ଏବଂ ଏହା ଅଧିକ ଅଞ୍ଚଳକୁ ମଧ୍ୟ ପ୍ରସାରିତ ହୋଇପାରିବ ଆକାଶବାଣୀ ଏଭଳି ଏକ ଅନୁଷ୍ଠାନ ଯାହାର ସମ୍ଭାଦ ସଂଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ଜୀବନର ଏକ ଅଂଶବିଶେଷ ହୋଇଯାଇଛି ଏହି ସମାରୋହରେ ଉଦ୍ବୋଧନ ଦେଇ ପ୍ରସାରଭାରତୀ ଅଧ୍ୟକ୍ଷ ଡକୁର ଏ ସୂର୍ଯ୍ୟପ୍ରକାଶ କହିଛନ୍ତି ଆକାଶବାଣୀର ସମ୍ଭାଦ ସର୍ବସାଧାରଣଙ୍କର ବିଶ୍ୱାସ ଜିଶିବାରେ ସକ୍ଷମ ହୋଇଛି ସେହିଭଳି ପ୍ରସାରଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶି ଶେଖର ଭେମ୍ପାତି ଲୋକଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ କରିବା ଉଦ୍ଦେଶ୍ୟରେ ଭବିଷ୍ୟତରେ ଆକାଶବାଣୀର ପୁରସ୍କାର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

ସେମାନଙ୍କୁ ହିଂସାକାଣ୍ଡ ଉସକାଇବା ଅଭିଯୋଗରେ ଲକ୍ଷ୍ନୌ ଏବଂ ରାଜ୍ୟର ଅନ୍ୟାନ୍ୟ କିଲ୍ଲାରୁ ଗିରଫ୍ କରାଯାଇଛି ସେମାନଙ୍କ ନିକଟରୁ ପୁଲିସ୍ କେତେକ ସିଡି ଓ ପାମ୍ପ୍ଲେଟ୍ ମଧ୍ୟ ଜବତ କରିଛି ବୋଲି ଶ୍ରୀ ନାଇଥାନି କହିଛନ୍ତି ବର୍ତ୍ତମାନ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ରହିଛି ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଘଟିବାର ଖବର ହସ୍ତଗତ ହୋଇନାହିଁ ଇତିମଧ୍ୟରେ ହିଂସାକାରୀମାନଙ୍କର ଫଟୋ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଏବଂ ସେମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ଏହି ହିଂସାକାଣ୍ଡରେ ମୃତକଙ୍କ ପରିବାରବର୍ଗଙ୍କୁ ମିରଟଠାରେ ଭେଟିବାକୁ ଯାଉଥିବା ବେଳେ ପାତ୍ରପୁର ନିକଟରେ ପୁଲିସ୍ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଟକାଇଥିଲେ ଅନ୍ୟ ପକ୍ଷରେ ଗୁଜରାଟରେ ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ କରି ଶାସକ ବିଜେପି ପକ୍ଷରୁ ବିଭିନ୍ନ କିଲ୍ଲାରେ ଶୋଭାଯାତ୍ରାମାନ ଆୟୋଜନ କରାଯାଇଛି

ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ଭାରତର ଜାତିସଂଘ ସଂସ୍ଥା ଓ ଗ୍ଲୋବାଲ୍ ଗ୍ରୀନ୍ ଗ୍ରୋଥ୍ ସଂସ୍ଥାନର ମିଳିତ ସହଯୋଗରେ ଏହି ଏସ୍ଡିଜି ସୂଚୀ ତାଲିକା ପ୍ରସ୍ତୁତି କରାଯାଇଛି

ନିଜର ଦାୟିତ୍ୱ ଏବଂ ଅଧିକାର ସମ୍ପର୍କରେ ଖାଉଟିମାନଙ୍କୁ ସଚେତନ କରାଇବା ହେଉଛି ଏହି ଦିବସ ପାଳନର ମ୍ରଖ୍ୟ ଉଦ୍ଦେଶ୍ୟ

ଏହି ଆଇନ୍ ମାଧ୍ୟମରେ ଖାଉଟିମାନଙ୍କର ଅଧିକାରକୃ ସ୍ରରକ୍ଷିତ ରଖିବା ସହ ବିଭିନ୍ନ ପ୍ରକାର ଶୋଷଣରୁ ସୁରକ୍ଷା ପ୍ରଦାନ କରାଯାଇଛି

ବହୁ ସଂଖ୍ୟାରେ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକମାନେ ଖ୍ରୀଷ୍ଟମାସ ଏବଂ ନ୍ନଆବର୍ଷ ପାଳନ କରିବା ଲାଗି ଗୋଆକୁ ଛୁଟି ଆସିଛନ୍ତି ଗୋଆରେ ପ୍ରବଳ ଉତ୍କାହ ଓ ଉଦ୍ଦୀପନା ମଧ୍ୟରେ ଖ୍ରୀଷ୍ଟମାସ ପାଳନ କରାଯାଇଥାଏ ଗୋଆର ଚର୍ଚ୍ଚଗୁଡ଼ିକରେ ମଧ୍ୟ ରାତ୍ରିରେ ସମବେତ ଜନତା ଖ୍ରୀଷ୍ଟମାସ ପାଳନ କରିଥାନ୍ତି

ସମଗ୍ର ଅଞ୍ଚଳକୁ ସୁନ୍ଦର ଆଲୋକମାଳାରେ ସୁସଜିତ କରାଯାଇଛି ବେବିଙ୍କା ଓ ଡୋଡୋଲ ଭଳି ଖାଦ୍ୟସାମଗ୍ରୀ ଖ୍ରୀଷ୍ଟମାସର ସବୁଠାରୁ ପ୍ରସିଦ୍ଧ ଖାଦ୍ୟ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି

ଜାନ୍ମୁ ଡିଭିଜନର ଡିଭିଜନାଲ କମିଶନର ସଂଜୀବ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଡିଭିଜନ ଅନ୍ତର୍ଗତ ସୀମାବର୍ତ୍ତୀ କିଲ୍ଲାଗୁଡ଼ିକର ଡେପୁଟି କମିଶନରମାନଙ୍କ ବୈଠକରୁ ଏହି ସୂଚନା ମିଳିଛି

ୱେଷ୍ଟଇଣ୍ଡିଜ ବିପକ୍ଷରେ ଉତ୍ତମ ଖେଳ ପ୍ରଦର୍ଶନ କରି ଉଭୟ ଖେଳାଳି ନିଜ ନିକର ସ୍ଥାନ ବକାୟ ରଖିପାରିଛନ୍ତି